ଶ୍ରୀ ମୋଦି କହିଛନ୍ତି ତାଙ୍କର ଏହି ଗସ୍ତ ଭୁଟାନ୍ ସହ ବହୁ ପୁରୁଣା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଆହୁରି ମଜବୁତ୍ କରିବ

ପିଏମ୍ ଭୁଟାନ୍ ଭୁଟାନ୍କୁ ଦୁଇ ଦିନିଆ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାରୋରେ ପହଞ୍ଚୁଛନ୍ତି ଭୁଟାନ୍ ପ୍ରଧାନମନ୍ତ୍ରୀ ଲୋତୟ ସେରିଙ୍ଗ୍ ଓ ବରିଷ୍ଠ ମନ୍ତିଗଣ ତଥା ବରିଷ୍ଣ ଅଧିକାରୀମାନେ ତାଙ୍କୁ ପାରେ ବିମାନ ବନ୍ଦରରୁ ପାଛୋଟି ନେଇଥିଲେ ପ୍ରଧାନମନ୍ତ୍ରୀଙ୍କୁ ସେଠାରେ ଗାର୍ଡ଼ ଅଫ୍ ଅନର୍ ପ୍ରଦର୍ଶନ କରାଯାଇଛି

ଭୂଟାନ୍ ରାଜା ଓ ସେଠାକାର ଜନସାଧାରଣ ତାଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କଳାପରେ ସେ ସେଦେଶର ପ୍ରଧାନମନ୍ତ୍ରୀଙ୍କ ସହ ପ୍ରତିନିଧିଷ୍ଠରୀୟ କଥାବାର୍ତ୍ତା କରିବେ

ଶ୍ରୀ ମୋଦି ଦକ୍ଷିଣ ଏସିଆ ଉପଗ୍ରହ କେନ୍ଦ୍ରକ୍ ଉଦ୍ଘାଟନ କରିବେ ଏବଂ ପ୍ରଥମ ପର୍ଯ୍ୟାୟରେ ରୂପେ କାର୍ଡ଼ ଶୁଭାରନ୍ତ କରିବା ସଙ୍ଗେ ସଙ୍ଗେ ଭୁଟାନ୍ର ରୟାଲ୍ ବିଶ୍ୱବିଦ୍ୟାଳୟରେ ବିଦ୍ୟାର୍ଥୀମାନଙ୍କୁ ଉଦ୍ବୋଧନ ଦେବେ

ଭାଇସ୍ ପ୍ରେସିଡେଣ୍ଟ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଲିଥୁଆନିଆ ଲାଟ୍ଭିଆ ଓ ଇସ୍ତୋନିଆ ଅଭିମୁଖେ ଯାତ୍ରା କରୁଛନ୍ତି ଉପରାଷ୍ଟ୍ରପତିଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟରେ ଏହି ତିନିଦେଶୀୟ ଗସ୍ତରେ ଯାଉଛନ୍ତି ପ୍ରଥମ ଥରପାଇଁ ଉପରାଷ୍ଟ୍ରପତି ବାଲ୍ଟିକ୍ ସାଗର ଉପକ୍ୱଳବର୍ତ୍ତୀ ଏହି ତିନିଦେଶୀୟ ଗସ୍ତରେ ଯାଉଛନ୍ତି ଏହି ଦେଶଗୁଡ଼ିକ ସହ ଭାରତର ରାଜନୈତିକ ସମ୍ପର୍କ ତଥା ବାଣିଜ୍ୟିକ ଓ ବ୍ୟାବସାୟିକ ସମ୍ପର୍କ ବୃଦ୍ଧି ଉଦ୍ଦେଶ୍ୟରେ ଉପରାଷ୍ଟ୍ରପତି ସେଠାକୁ ଯାଉଛନ୍ତି ସେହି ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକରେ ଭାରତର ପହଞ୍ଚ ବୃଦ୍ଧି କରିବା ମଧ୍ୟ ଏହି ଗସ୍ତର ଲକ୍ଷ୍ୟ ସାଧାରରତଃ ଭାବେ ବାଲ୍ଟିକ୍ ସାଗର ଉପକୃଳବର୍ତ୍ତୀ ଦେଶଗୁଡ଼ିକ ସହ ଭାରତର ଐତିହାସିକ ଓ ଭାଷାଗତ ସମ୍ପର୍କ ରହିଛି ୟୁଏନ୍ଏସ୍ସି କାଶ୍ମୀର ଜନ୍ମୁ କାଶ୍ମୀରରେ ସାମାଜିକ ଅର୍ଥନୈତିକ ବିକାଶ ଓ ଉତ୍ତମ ପ୍ରଶାସନକୁ ନିଶ୍ଚିତ କରିବାପାଇଁ ଭାରତ ସରକାର ସମ୍ପ୍ରତି ନେଇଥିବା ନିଷ୍ପଭିକୁ ଜାତିସଂଘ ନିରାପତ୍ତା ପରିଷଦରେ ପ୍ରଶଂସା ଓ ଗ୍ରହଣ କରାଯିବା ବିଷୟ ପ୍ରତି ନ୍ତଆଦିଲ୍ଲୀ କୃତଜ୍ଞତା କଣାଇଛି

ଏଥିରେ ବାହ୍ୟପକ୍ଷର ହସ୍ତକ୍ଷେପର ଆବଶ୍ୟକତା ନାହିଁ ବୋଲି ଭାରତ ତା'ର ଆଭିମୁଖ୍ୟରେ ଅଟଳ ଅଛି ପାକିସ୍ତାନର ନାମ ଉଲ୍ଲେଖ ନ କରି ଶ୍ରୀ ଆକବରୁଦ୍ଦିନ୍ କହିଛନ୍ତି କାଶ୍ମୀରର ପ୍ରକୃତ ପରିସ୍ଥିତି ସଂକ୍ରାନ୍ତରେ ଉଲ୍ଲେଖ ନ କରି ସେଠାରେ ପରିସ୍ଥିତି ଅତ୍ୟନ୍ତ ସମ୍ଭେଦନଶୀଳ ବୋଲି ଅପପ୍ରଚାର କରିବାପାଇଁ କେତେକ ତତ୍ତ୍ୱ ଉଦ୍ୟମ ଚଳାଇଛନ୍ତି ସେ କହିଛନ୍ତି ସଂନ୍ତାସବାଦ ବନ୍ଦ୍ ହେଲେ ହିଁ କଥାବାର୍ତ୍ତା ଆରମ୍ଭ ହୋଇପାରିବ ସେ କହିଛନ୍ତି ସନ୍ତାସବାଦକୁ ପରିହାର କରି କଥାବାର୍ତ୍ତାକୁ ଆଗେଇ ନେବା ସକାଶେ ଆହୁରି ଅନେକ ସ୍ୱାଭାବିକ କୃଟନୈତିକ ଉପାୟ ରହିଛି ନିଜର ଲକ୍ଷ୍ୟ ସାଧନ ପାଇଁ ସନ୍ତାସବାଦକୁ ବ୍ୟବହାର କରାଗଲେ ଉଦ୍ଦେଶ୍ୟ ସାଧନ ହୋଇପାରିବ ନାହିଁ ବୋଲି ଏହିସବୁ ତତ୍ତ୍ୱଗୁଡ଼ିକ ଭଲଭାବରେ ଜାଶିରଖିବା ଉଚିତ ସେ କହିଛନ୍ତି କୌଣସି ଗଣତାନ୍ତିକ ରାଷ୍ଟ୍ର ସନ୍ତାସବାଦ ଚାଲିଥିଲାବେଳେ କଥାବାର୍ତ୍ତା ପାଇଁ ଆଗେଇ ଆସିବ ନାହିଁ ଶ୍ରୀ ଆକବରୁଦ୍ଦିନ୍ କହିଛନ୍ତି ଜମ୍ମୁ ଓ କାଶ୍ମୀର ଓ ଲଦାଖ୍ର ଲୋକମାନଙ୍କର ସାମାଜିକ ଅର୍ଥନୈତିକ ବିକାଶ ପାଇଁ ଭାରତ ସରକାର ଏଭଳି ବ୍ୟବସ୍ଥାପକ ପଦକ୍ଷେପ ନେଇଛନ୍ତି ସେ କହିଛନ୍ତି କମ୍ମୁ କାଶ୍କୀରରେ ପରିସ୍ଥିତି ସ୍ୱାଭାବିକ କରିବାପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି

କାଶ୍ମୀରରୁ ଧୀରେ ଧୀରେ ସବୁ କଟକଣା ହଟେଇ ନେବାକୁ ସରକାର ପ୍ରତିଶ୍ରତି ଦେଇଛନ୍ତି

କେବଳ ଚୀନ୍ ପାକିସ୍ତାନକୁ ସମର୍ଥନ କରିଥିଲାବେଳେ ବ୍ରିଟେନ୍ ଫ୍ରାନ୍ସ ରୁଷ୍ ଓ ଆମେରିକା କାଶ୍ମୀର ପ୍ରସଙ୍ଗର ଦ୍ୱିପକ୍ଷୀୟ କଥାବାର୍ତ୍ତାଦ୍ୱାରା ମୀମାଂଶା କରିବାକୁ ସମର୍ଥନ ଜଣାଇଥିଲେ ୟୁଏନ୍ଏସ୍ସି ପାକ୍ କାଶ୍ମୀର ପ୍ରସଙ୍ଗକୁ ନେଇ ଜାତିସଂଘ ନିରାପତ୍ତା ପରିଷଦରେ ଭାରତକୁ ଅପଦସ୍ତ କରିବାଲାଗି ପାକିସ୍ତାନର ବିଫଳତା ସଂକ୍ରାନ୍ତରେ ସେ ଦେଶର 'ଡନ୍' ସମ୍ଭାଦପତ୍ର କହିଛି ନିରାପତ୍ତା ପରିଷଦରେ ବର୍ତ୍ତମାନ ଯେଉଁମାନେ ସଦସ୍ୟ ରହିଛନ୍ତି ସେମାନେ କମ୍ମୁ କାଶ୍ମୀରରୁ ସ୍ୱତନ୍ତ୍ର ମାନ୍ୟତା ଉଚ୍ଛେଦ ସଂକ୍ରାନ୍ତ ନିଷ୍କଭି ଉପରେ ଆଲୋଚନାବେଳେ ପାକିସ୍ତାନକ୍ର ସମର୍ଥନ କରି ନ ଥିବା କଣାପଡ଼ିଛି

ତେଣେ ପାକିସ୍ତାନରୁ ପ୍ରକାଶିତ ଅନ୍ୟତମ ସମ୍ଭାଦପତ୍ର 'ନ୍ୟୁଜ୍ ଇଣ୍ଟର୍ନ୍ୟାସନାଲ୍' କହିଛି ଇସ୍ଲାମିକ୍ ସହଯୋଗ ସଙ୍ଗଠନ ଓଆଇସି ଓ ମୁସଲ୍ମାନ ଦେଶଗୁଡ଼ିକ ପକ୍ଷରୁ ପାକିସ୍ତାନ ପ୍ରତି ବ୍ୟକ୍ତିଗତ ସମର୍ଥନ ସେତେଟା ଶକ୍ତିଶାଳୀ ନୁହେଁ ବୋଲି ବିଶ୍ୱାସ କରାଯାଉଛି ଇସ୍ଲାମିକ ସହଯୋଗ ସଙ୍ଗଠନ ସଦସ୍ୟ ରାଶଷ୍ଟ୍ରଗୁଡ଼ିକ ସହ ଭାରତର ମଜବୁତ୍ ବ୍ୟାବସାୟିକ ଓ ବାଣିଜ୍ୟିକ ସମ୍ପର୍କ ରହିଥିବାରୁ ପାକିସ୍ତାନ ପ୍ରତି ସେମାନେ ସମର୍ଥନ ଜଣାଇବା ଏତେଟା ସହଜ ନୁହେଁ ବୋଲି ଅନୁମାନ କରାଯାଉଛି ଜେକେ ସିଚ୍ରଏସନ୍ ଜନ୍ମୁ କାଶ୍ଳୀରରୁ ଧୀରେ ଓ ପର୍ଯ୍ୟାୟକ୍ରମେ ଦୂରସଞ୍ଚାର ସେବା ଓ ଲୋକମାନଙ୍କର ଚଳପ୍ରଚଳନ ଉପରୁ କଟକଣା ହଟାଇ ନିଆଯିବ ବୋଲି ରାଜ୍ୟର ମୁଖ୍ୟ ସଚିବ ବିଭିଆର୍ ସୁବ୍ରମଣ୍ୟମ୍ ଘୋଷଣା କରିଛନ୍ତି ଶ୍ରୀ ସୁବ୍ରମଣ୍ୟମ୍ କହିଛନ୍ତି ଗତକାଲିଠାରୁ ସରକାରୀ କାର୍ଯ୍ୟାଳୟଗୁଡ଼ିକ ଖୋଲିଛି ଏବଂ ଗୋଟିଏ ପରେ ଗୋଟିଏ ଅଞ୍ଚଳରେ ଆସନ୍ତା ସୋମବାରର୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବ

ଜେକେ ସିଜ୍ ଫାୟାର୍ ପାକିସ୍ତାନୀ ସୈନ୍ୟମାନେ ଆଜି ସକାଳୁ ରାଜୌରୀ ଜିଲ୍ଲାର ନୌସେରା ସେକ୍ଟର ଅନ୍ତର୍ଗତ ଭାରତୀୟ ସେନା ଛାଉଣୀ ଓ ଜନବସତି ଅଞ୍ଚଳଗୁଡ଼ିକ ଉପରକୁ ଆଖିବୁଜା ଗୁଳିଚାଳନା କରି ପୁଣି ଏକ ଅସ୍ତ୍ରବିରତି ଲଙ୍ଘନ କରିଛି

ଭାରତୀୟ ଯବାନମାନେ ତା'ର ଠିକଣା ଜବାବ ଦେଇଛନ୍ତି ଦୁଇ ପକ୍ଷ ମଧ୍ୟରେ ଏପର୍ଯ୍ୟନ୍ତ ଗୁଳିଗୋଳା ବିନିମୟ ଚାଲିଛି

ଏଚ୍କେ ଚୀନା ର୍ୟାଲି ଚୀନ୍ର ଅର୍ଦ୍ଧସାମରିକ ସଶସ୍ତ ପୁଲିସ୍ ବାହିନୀ ସିଆଚେନ୍ ସ୍ଥିତ ଏକ କ୍ରୀଡ଼ା ପରିସରରେ ଗହଳି ନିୟନ୍ତ୍ରଣ ଅଭ୍ୟାସ କରିଛି ସିଆଚେନ୍ ସହର ହଙ୍ଗ୍କଙ୍ଗ୍ରୁ ଚୀନ୍ ମଧ୍ୟରେ ସଂଯୋଗ ସ୍ଥାପନ କରିଛି ଅର୍ଦ୍ଧସ୍ୱୟଂଚାଳିତ ସିଆଚେନ୍ରେ ଗଣତନ୍ତ୍ର ସମର୍ଥନକାରୀ ବିକ୍ଷୋଭ ପ୍ରଦର୍ଶନର ଆଶଙ୍କା ଥିବାରୁ ଚୀନ୍ ପୁଲିସ୍ ପକ୍ଷରୁ ଏହା ପ୍ରସ୍ତୁତି ବୋଲି ବିବେଚନା କରାଯାଉଛି ଚୀନ୍ର ସରକାରୀ ଗଣମାଧ୍ୟମରେ କୁହାଯାଇଛି ହଙ୍ଗ୍କଙ୍ଗ୍ରେ ବିଶୂଙ୍ଗଳା ସୃଷ୍ଟି ହେବା ସହ ଏପରି ଅଭ୍ୟସର କୌଣସି ସମ୍ପର୍କ ନାହିଁ ପୁଲିସ୍ଦ୍ୱାରା ଅଭ୍ୟାସ ପାଇଁ ପ୍ରର୍ବର୍ ସ୍ଥିରୀକୃତ ହୋଇଥିଲା

ଏହି ସମୟରେ ହିଂସାକାଶ୍ଡ ବୃଦ୍ଧି ପାଇଛି ଏବଂ ହଙ୍ଗ୍କଙ୍ଗ୍ ବିମାନ ବନ୍ଦରକୁ ମଧ୍ୟ ଏହି ସପ୍ତାହ ଆରମ୍ଭର୍ତ୍ତ ଆନ୍ଦୋଳନକାରୀମାନେ ବନ୍ଦ୍ କରିଦେଇଥିଲେ

ଆଜି ଅପରାହୁରେ ଭାରତୀୟ ପୁରୁଷ ଟିମ୍ ମାଲେସିଆ ବିରୋଧରେ ପ୍ରଥମ ମ୍ୟାଚ୍ ଖେଳିବ ଭାରତର ମହିଳା ଓ ପୁରୁଷ ହକି ଟିମ୍ ଚଳିତ ବର୍ଷ ଶେଷ ଆଡ଼କୁ ଅନୁଷ୍ଠିତ ହେବାକୁ ଥିବା ଏଫ୍ଆଇଏଚ୍ ଅଲମ୍ପିକ୍ ପ୍ରତିଯୋଗିତା ପାଇଁ ଯୋଗ୍ୟତା ହାସଲ କରିଛନ୍ତି